ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କେ କୟଲଳିତାଙ୍କ ଜୟନ୍ତୀ ଅବସରରେ ଏହି ଯୋଜନାର ଶ୍ରଭାରୟ କରାଯାଉଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ପ୍ରଧାନମନ୍ତ୍ରୀ ଆସନ୍ତା ଦୁଇଦିନ ଭିତରେ ତାମିଲନାଡୁ ଗୁଜରାତ ଡାମନ ଡିଉ ଓ ପୁଡୁଚେରୀକୁ ଗସ୍ତ କରିବେ ଶ୍ରୀ ମୋଦି ଆଜି ଡାମନରେ ପହଞ୍ଚ ବିଭିନ୍ନ ବିକାଶ ମୂଳକ ଯୋଜନାର ଶୁଭାରମ୍ଭ କରିବେ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁଡ଼ୁଚେରୀ ଗସ୍ତ କରିବେ ସେଠାରେ ସେ ଅରବିନ୍ଦ ଆଶ୍ରମରେ ଶ୍ରୀ ଅରବିନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଓ ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ ଶ୍ରୀ ମୋଦି ପୁଡୁଚେରୀରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ପରେ ସନ୍ଧ୍ୟାରେ ସେ ସୁରତ୍ ଯାଇ ନବଭାରତ ମାରାଥନ୍ ଦୌଡ଼ର ଶୁଭାରମ୍ଭ କରିବେ ପିଏମ୍ ଇଟି ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସର୍ବସାଧାରଣଙ୍କ ଅର୍ଥ ହେରଫେରକୁ ବରଦାସ୍ତ କରାଯିବ ନାହିଁ ଓ ପ୍ରତ୍ୟେକ ଆର୍ଥିକ ଅନିୟମିତତା ବିରୁଦ୍ଧରେ ତାଙ୍କ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ରେ ସଂପ୍ରତି ହୋଇଥିବା ଆର୍ଥିକ ଠକେଇ ସମ୍ପର୍କରେ ପରୋକ୍ଷରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସର୍ବସାଧାରଣଙ୍କ ଅର୍ଥର ବେଆଇନ ଭାବେ ଠୁଳ କରିବା ଗ୍ରହଣୀୟ ନୁହେଁ ଏବଂ ଏହା ନୂଆ ଅର୍ଥନୀତି ନୂଆ ନୀତିର ମୂଳମନ୍ତ୍ର ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ବାଚନ ଯୋଗୁଁ ପ୍ରଞ୍ଜିନିବେଶ ପ୍ରଭାବିତ ହେଉଛି ଓ ଯଦି ସଂସଦୀୟ ଓ ବିଧାନସଭା ନିର୍ବାଚନ ଏକ ସମୟରେ କରାଯାଏ ତାହାହେଲେ ଏହାକୁ ବନ୍ଦ୍ କରାଯାଇପାରିବ ଏସ୍ସି ଜେସ୍ ସୁପ୍ରିମକୋର୍ଟ କହିଛନ୍ତି ହାଇକୋର୍ଟ ବିଚାରପତିମାନଙ୍କର ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଉଚିତ କାରଣ ଏହା ଶୀଘ୍ର ନ୍ୟାୟ ପ୍ରଦାନ କରିବାରେ ସହାୟକ ହେବ ଜଷ୍ଟିସ୍ ଏକେ ସିକ୍ରି ଓ ଅଶୋକଭ୍ଷଣଙ୍କ ଖଣ୍ଡପୀଠ ଏହା କହିଛନ୍ତି ବିଭିନ୍ନ ସ୍ତରରେ ହେଉଥିବା ବିଳମ୍ଭ ଯୋଗୁଁ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି ହାଇକୋର୍ଟ ମୁଖ୍ୟବିଚାରପତିମାନଙ୍କ ନାମ ପ୍ରକାଶ କରିବା କାର୍ଯ୍ୟପାଳିକାଠାରୁ ସ୍ଚନା ମିଳିବା ସୁପ୍ରମିକୋର୍ଟ କଲେଜିୟମ୍ରୁ ଅନୁମତି ମିଳିବା ଓ କାର୍ଯ୍ୟପାଳିକାରୁ ଚୂଡ଼ାନ୍ତ ସମ୍ମତି ମିଳିବାରେ ବିଭିନ୍ନ ପ୍ରକାର ବିଳମ୍ଘ ଘଟୁଛି

ଆସନ୍ତା ଏପ୍ରିଲ୍ ଓ ମେ ମାସରେ କେତେକ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ପ୍ରରଣ ହେଉଛି

ବାଇପୋଲ୍ସ ମଧ୍ୟପ୍ରଦେଶର ଦୁଇଟି ବିଧାନସଭା ଆସନ ଏବଂ ଓଡ଼ିଶାର ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ଏବେ ମତଦାନ ହେଉଛି ମଧ୍ୟପ୍ରଦେଶର କୋଲାରସ୍ ଓ ମୁଙ୍ଗାଓଲି ବିଧାନସଭା ଆସନ ଏବଂ ଓଡ଼ିଶାର ବିଜେପ୍ରର ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଚାଲିଛି

ମଧ୍ୟପ୍ରଦେଶର ସେହି ଦୁଇ ଆସନର ବିଧାୟକମାନଙ୍କର ପରଲୋକ ଘଟିବା ପରେ ସେଠାରେ ଉପନିର୍ବାନ ହେଉଥିବା ବେଳେ ଓଡ଼ିଶାର ବିଜେପୁର ଆସନର ବିଧାୟକ ସୁବଳ ସାହୁଙ୍କର ପରଲୋକ ଘଟିବାରୁ ଏଠାରେ ଉପନିର୍ବାଚନ କରାଯାଉଛି

ବୁଧବାର ଦିନ ଭୋଟ୍ ଗଣତି ହେବ

ସୋନାମୁରା ଟେଲିଆମୁରା ସବରୁମ୍ ଆମ୍ପିନାଗର କଦମତାଲା କୁର୍ତ୍ତୀ ଏବଂ ଧାନପୁର ବୁଥ୍ରେ ପୁନଃ ମତଦାନ କରାଯିବ ଏହି ବୁଥ୍ଗୁଡ଼ିକରେ ମତଦାନ କରିଥିବା ମତଦାତା ଓ ଭୋଟ ସଂଖ୍ୟା ମଧ୍ୟରେ ମେଳ ନ ରହିବାରୁ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଦ୍ୱାରକା ଦାସ ସେଠ୍ ଇଷ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ଏହି ଠକେଇ ପାଇଁ ସିବିଆଇ ମାମଲା ଆରମ୍ଭ କରିଛି

ବନ୍ଦୀ ଭାରତୀୟ ମସ୍ୟଜୀବୀମାନଙ୍କୁ ମୁକ୍ତ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ଆବଶ୍ୟକୀୟ ଆଇନଗତ କାର୍ଯ୍ୟ ପରେ ସପ୍ତାହକ ମଧ୍ୟରେ ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି ଶ୍ରୀଲଙ୍କା ମସ୍ୟବିଭାଗ କହିଛି

ଶ୍ରୀଲଙ୍କା ସରକାର ମାନବିକତା ଦୃଷ୍ଟିକୋଣରୁ ବିଭିନ୍ନ ସମୟରେ ବନ୍ଦୀ ଭାରତୀୟ ମସ୍ୟଜୀବୀଙ୍କୁ ମୁକ୍ତ କରୁଛନ୍ତି

ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କରେ ଏହା ପ୍ରସାରିତ ହେବ

କାର୍ଯ୍ୟକ୍ରମର ଠିକ୍ ପରେ ପରେ ଆକାଶବାଣୀ ଏହାକୁ ଆଞ୍ଚଳିକ ଭାଷାରେ ପ୍ରଚାର କରିବ

ନାଜ୍ ଆଲ୍ଲି ଜିଲ୍ଲା ହେଲ୍ମାଣ୍ଡ ଅଞ୍ଚଳରେ ଥିବା ଏକ ସେନା ଶିବିର ନିକଟରେ କାର୍ ବୋମା ବିସ୍ଫୋରଣରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ସେହିଭଳି ଲସ୍କର ଗା ସହରରେ ଥିବା ଅନ୍ୟ ଏକ ସେନା ଶିବିର ନିକଟରେ ଦ୍ୱିତୀୟ ବୋମା ବିସ୍ଫୋରଣରେ ଜଣେ ସ୍ୱରକ୍ଷା କର୍ମୀଙ୍କର ମୃତ୍ୟ ଘଟିଛି ରାଜଧାନୀ କାବୁଲ୍ ନିକଟରେ ତୂତୀୟ ବୋମା ବିସ୍ଫୋରଣରେ ଅନ୍ୟ ଜଣକର ମୃତ୍ୟୁ ଘଟିଛି

ଭାରତୀୟ ମହିଳା ଟିମ୍ର ସର୍ବପ୍ରଥମ ଦକ୍ଷିଣ ଆଫ୍ରିକା ଗସ୍ତରେ ଦୁଇଟିଯାକ ସିରିଜ୍ ବିଜୟୀ ହେବାକୁ ସେମାନେ ଆଶା ରଖିଛନ୍ତି

ଏହି ମ୍ୟାଚ୍ର ଫଳାଫଳ ସିରିଜ୍ରେ କିଏ ବିଜୟୀ ହେବ ତାହା ନିଣ୍ଟିତ କରିବ ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଏବେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ କିତି ସମାନ ସ୍ତରରେ ଅଛନ୍ତି ଆକାଶବାଣୀ ମ୍ୟାଚ୍ର ପ୍ରତ୍ୟକ୍ଷ ଧାରାବିବରଣୀ ଉଭୟ ହିନ୍ଦୀ ଓ ଙ୍ଗରାଜିରେ ପ୍ରଚାର କରିବ